ମୁଖ୍ୟଶାସନ ସଚିବ କହିଛନ୍ତି ଯେ ରାଜ୍ୟର ନଦୀ ଓ ସମୁଦ୍ରରେ ନୌକା ବିହାର ପର୍ଯ୍ୟଟନର ବ୍ୟାପକ ସୁଯୋଗ ଅଛି

ବଣଭୋଜି ବଣଭୋଜି ପାଇଁ ଏଶିକି ଆଉ ଅସୁବିଧା ହେବନାହିଁ ବୁକିଂ ମାତ୍ରେ ସମସ୍ତ ସୁବିଧା ଯୋଗାଇଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ୟନ ନିଗମ ଓଟିଡିସି

ଖାଣ୍ ି ଓଡ଼ିଆ ଖାଦ୍ୟ ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ଭେଟି ଦିଆଯିବ

ରିମାଣ୍ଡରେ ନିଆଯିବା ପରେ ତା' ସଂପର୍କରେ ବିଧିବଦ୍ଧ ତଦନ୍ତ କରାଯିବ

ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷର୍ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ଉନ୍ନତିକରଣ ନାଁରେ ବର୍ଫି ଯୋକ୍କନାରେ ଯୋବ୍ରା ବ୍ୟାରେଜ ନିକଟରୁମହାନଦୀ ପଠା ପୋତାଯାଉଛି

ଏହି ଟ୍ରେନ୍ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ଧରେ ମଞେଶ୍ୱର ନରାଜ ମାର୍ଥାପୁର ଢ଼େଙ୍କାନାଳ ମେରାମ ରୋଡ ଅନୁଗୁଳ ବଇଣ୍ଡା ବେମୁର ରେଢାଖୋଲ ସ ହୀରାକୁଦ ବରଗଡ଼ରୋଡ ବରପାଲି ଏବଂ ଲ୍ୱଇସିଂହାଠାରେ ଉଭୟପଟର୍ ରହଶି କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି